ଅପରେସନ୍ ବିଜୟ ଅଭିଯାନରେ ଭାରତୀୟ ଯବାନମାନେ କାର୍ଗୀଲ୍ ସେକ୍ଟରରେ ପାକିସ୍ତାନୀ ଅନୁପ୍ରବେଶକାରୀମାନଙ୍କୁ ଦମନ କରି ବିଜୟ ହାସଲ କରିଥିଲେ

ସଶସ୍ତ ବାହିନୀର ସୁପ୍ରିମ୍ କମାଣ୍ଡର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶ୍ରୀନଗରର ବାଦାମୀବାଗ୍ ସ୍ଥିତ ଚିନାରବାହିନୀ ସେନା ମୁଖ୍ୟାଳୟରେ ଶହୀଦ୍ମାନଙ୍କ ପ୍ରତି ଗତକାଲି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ

ସେଠାରେ ମେଜର ଡିପି ସିଂହ ମସାଲ୍କୁ ଗ୍ରହଣ କରି ପରମବୀର ଚକ୍ର ବିଜେତା ଯୋଗେନ୍ଦ୍ର ଯାଦବକୁ ଦେଇଥିଲେ ଏବଂ ପଦାତିକ ବାହିନୀ ମୁଖ୍ୟ ବିପିନ୍ ରାଓ୍ୱତ୍ କାର୍ଗୀଲ୍ ଯୁଦ୍ଧ ସ୍ମାରକୀରେ ମସାଲକୁ ସ୍ଥାପନ କରିଥିଲେ

ସରକାର ଏହି ଚିଠିରେ ପରିବାରବର୍ଗଙ୍କୁ ଜଣାଇଦେବେ ଯେ କିଭଳି ପରିସ୍ଥିତିରେ କାର୍ଗିଲ୍ ଯୁଦ୍ଧରେ ତାଙ୍କ ପରିବାରର ସଦସ୍ୟ ଯୁଦ୍ଧ କରି ଶହୀଦ ହୋଇଥିଲେ

ଏହି ଅବସରରେ ବିଜେପିର କାର୍ଯ୍ୟକାରୀ ସଭାପତି ଜେପି ନଡ୍ଜା କହିଥିଲେ ଯେ ଦେଶ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏବେ ସୁରକ୍ଷିତ ଅଛି ତେବେ ଦେଶ ସବୁବେଳ ପାଇଁ ଶହୀଦ ଯବାନଙ୍କ ପାଖରେ ଚିର ଋଣୀ ହୋଇ ରହିବ

ଗତକାଲି ଦିଲ୍ଲୀ ଜିଲ୍ଲା ଅଦାଲତ ଏ ନେଇ ଏକ ୱେବ୍ ପୋର୍ଟାଲର ଶୁଭାରୟ କରିଛନ୍ତି ସୁପ୍ରମିକୋର୍ଟର ପୂର୍ବତନ ବିଚାରପତି ମଦନ ବି ଲୋକୁର ଏହି ବ୍ୟବସ୍ଥାକୁ ତିସ୍ ହଜାରୀ କୋର୍ଟରେ ଶୁଭାରୟ କରିଛନ୍ତି ତେବେ ପ୍ରଥମ କରି ଆରମ୍ଭ ହୋଇଥିବା ଏହି ଓ୍ୱେବ୍ପୋର୍ଟାଲ୍ ଦ୍ୱାରା ଦିଲ୍ଲୀ ଟ୍ରାଫିକ୍ ପୋଲିସ୍ର ଇ ଚାଲାଣ ବ୍ୟବସ୍ଥା ଏଶିକି ଡିଜିଟାଲ୍ ଚାଲାଣକୁ ପରିବର୍ତ୍ତିତ ହୋଇପାରିବ ତେବେ ଟ୍ରାଫିକ୍ ନିୟମକୁ ଭଙ୍ଗ କରୁଥିବା ଲୋକମାନେ ଆଉ ଏଣିକି ଅଦାଲତକୁ ନ ଆସି ଏହି ବ୍ୟବସ୍ଥା ମାଧ୍ୟମରେ ଅନ୍ଲାଇନ୍ରେ ସେମାନଙ୍କର ଜରିମାନା ରାଶି ପଇଠ କରିପାରିବେ ବିଚାରପତି ଶ୍ରୀ ଲୋକୁର୍ କହିଛନ୍ତି ଯେ ଅଦାଲତର ଅନ୍ୟସବୁ ମୋକଦ୍ଦମାଗୁଡ଼ିକ ମଧ୍ୟ ଏହି ବ୍ୟବସ୍ଥାକୁ ପରବର୍ତ୍ତୀ ସମୟରେ ସଂପ୍ରସାରିତ କରାଯାଇ ପାରିବ ସେ ପୁଣି କହିଛନ୍ତି ଯେ ଦେଶର ଅନ୍ୟାନ୍ୟ ଅଦାଲତଗୁଡ଼ିକ ମଧ୍ୟ ଏହି ବ୍ୟବସ୍ଥାର ଗୁରୁତ୍ୱ ବୁଝିବା ସହ ଏହାକୁ ଅନୁସରଣ ମଧ୍ୟ କରିବେ ଏହି ଅବସରରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟବିଚାରପତି ଜଷ୍ଟିସ୍ ଡିଏନ୍ ପଟେଲ ଅନ୍ୟାନ୍ୟ ବିଚାରପତିଙ୍କ ବ୍ୟତୀତ ଦିଲ୍ଲୀ ପୁଲିସ୍ କମିଶନର ଅମୂଲ୍ୟ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଥିଲେ ୟୁପି ଆସେମ୍ ଉତ୍ତରପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନ ଅନିର୍ଦ୍ଦିଷ୍ଟକାଳ ପାଇଁ ମୁଲତବୀ ରଖାଯାଇଛି

ଚଳିତ ଆର୍ଥିକବର୍ଷ ପାଇଁ ଅତିରିକ୍ତ ପ୍ରଥମ ବଜେଟ୍ ମଧ୍ୟ ପାରିତ ହୋଇଥିଲା

ତେବେ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦକ୍ଷ ଡାକ୍ତରୀ ବୃଭିଧାରୀମାନଙ୍କର ଆବଶ୍ୟକତା ଉପରେ ସେ ଅଧିକ ଗୁରୁତ୍ୱାରୋପ କରିଛନ୍ତି ରୋଗୀମାନଙ୍କ ଘରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଏକ ବଡ଼ ଆହ୍ବାନ ବୋଲି ସେ କହିଛନ୍ତି

ଏହି ଚିଠିରେ କଂଗ୍ରେସ ସମାଜବାଦୀ ପାର୍ଟି ତୃଣମୂଳ କଂଗ୍ରେସ ବହୁଜନ ସମାଜପାର୍ଟି ଆର୍ଜେଡି ପିଡିପି ଓ ବାମପନ୍ଥୀ ଦଳ ସ୍ୱାକ୍ଷର କରିଛନ୍ତି ଗଣତାନ୍ତ୍ରିକ ପରମ୍ପରା ଓ ବହୁଦିନର ବ୍ୟବସ୍ଥାକୁ ସରକାର ଭାଙ୍ଗିଦେଉଥିବା ସେମାନେ ଅଭିଯୋଗ କରିଛନ୍ତି ଏ ପ୍ରସଙ୍ଗରେ ସେମାନେ ଶ୍ରୀ ନାଇଡ଼ୁଙ୍କ ହସ୍ତକ୍ଷେପ ଲୋଡ଼ି ଚ୍ଚିନ୍ତି ପିଏମ୍ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆସନ୍ତାକାଲି ଦେଶବାସୀଙ୍କ ସହ ଭାବବିନିମୟ କରିବେ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

ଜାପାନ୍ ଇଟାଲୀ ସମେତ ବହୁ ଦେଶରେ ବର୍ତ୍ତମାନ ଯୋଗ ତାଲିମ୍ ପ୍ରଦାନ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ ଉଲ୍ଲେଖ କରିଥିଲେ ବ୍ରିକ୍ସ ଟେରରିଜିମ୍ ଭାରତ ସମେତ ଅନ୍ୟାନ୍ୟ ବ୍ରିକ୍ ରାଷ୍ଟ୍ର ପକ୍ଷରୁ ସନ୍ତ୍ରାସବାଦ କାର୍ଯ୍ୟକଳାପକୁ ପ୍ରୋସାହିତ ନ କରିବା ଓ ସନ୍ତାସବାଦୀ ନେଟୱାର୍କ ପାଇଁ ଆର୍ଥିକ ସହାୟତା ଯୋଗାଇ ନ ଦେବାକୁ ସମସ୍ତ ଦେଶକୁ ଆହ୍ପାନ କରାଯାଇଛି

ଭାରତ ପକ୍ଷରୁ ଏହି ବୈଠକରେ ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂ ଯୋଗ ଦେଇଥିଲେ ବୈଠକରେ ସନ୍ତାସବାଦକୁ ଦମନ କରିବା ପାଇଁ ସବୁ ରାଷ୍ଟ୍ରମାନେ ସେମାନଙ୍କର ସହମତି ପ୍ରକାଶ କରିବା ସହିତ ଏ ଦିଗରେ ବଳିଷ୍ଣ ପଦକ୍ଷେପ ନେବାକୁ ରାଜି ହୋଇଥିଲେ

ଟେକ୍ସାସ୍ ଇଣ୍ଡିଆ ଫୋରମ୍ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଆୟାଜିତ ହେବାକୁଥିବା ଏହି ସମ୍ମିଳନୀର ଶୀର୍ଷକ ରହିଛି 'ସେୟାର୍ଡ ଡ୍ରିମ୍ସ ବ୍ରାଇଟି ଫ୍ୟୁଚର୍'

ଉଭୟଦେଶ ମଧ୍ୟରେ ପ୍ରତିରକ୍ଷା ସଂପର୍କକୁ ସୁଦୃଢ଼ କରିବା ଏହି ଗସ୍ତର ଲକ୍ଷ୍ୟ ତାଙ୍କର ତିନିଦିନିଆ ଗସ୍ତ କାର୍ଯ୍ୟସୂଚୀରେ ସେ ସେଠାକାର ରାଷ୍ଟ୍ରପତି ପ୍ରତିରକ୍ଷାମନ୍ତ୍ରୀ ବୈଦେଶିକମନ୍ତ୍ରୀ ଓ ଆଭ୍ୟନ୍ତରୀଶ ମନ୍ତ୍ରୀମାନଙ୍କ ସହିତ ଆଲୋଚନା କରିବେ ସରକାରୀ ସୂତ୍ରରୁ ଜଣାପଡ଼ିଛି ଯେ ଆର୍ଥିକ ଜାହାଜ ଚଳାଚଳ ହାଇଡ୍ରୋଗ୍ରାଫି ଆଦି ଷ୍ଟେତ୍ରରେ ତିନୋଟି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ

ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ଡଙ୍ଗାଟି ଭାରସାମ୍ୟ ହରାଇ ଖୋମ୍ସ ସହର ନିକଟ ଲିବ୍ୟା ଉପକୂଳରେ ବୁଡ଼ିଯାଇଥିଲା

ଗତକାଲି ନ୍ତଆଦିଲ୍ଲୀଠାରେ ସେ ସ୍ୱତନ୍ତ୍ର ଅଲମ୍ପିକ୍ ଆନ୍ତର୍ଜାତିକ ଫୁଟ୍ବଲ୍ ଚାମ୍ପିୟନ୍ସିପ୍ର ଚେୟାରମ୍ୟାନ୍ ଡକ୍ର ଅମରପ୍ରସାଦ ରେଡ୍ଭୀଙ୍କଠାରୁ ଏହି ମଶାଲ ଗ୍ରହଣ କରିଥିଲେ

ଏହି ମସାଲ ଗ୍ରହଣ ଅବସରରେ ଆୟୋଜିତ ଉତ୍ସବରେ ସେ କହିଛନ୍ତି ଯେ କ୍ରୀଡ଼ା ବିନା ମଣିଷ ଜୀବନ ଅସଂପର୍ଣ୍ଣ ତାଙ୍କ ସରକାର ସ୍ପତନ୍ତ୍ର ଅଲମ୍ପିକ୍ ଓ ଆନ୍ତର୍ଜାତିକ ଫୁଟ୍ବଲ୍ ଚମ୍ପିୟାନ୍ସିପ୍କୁ ସବୁପ୍ରକାର ସହାୟତା ଯୋଗାଇଦେବେ